କଠୁଆ କିଲ୍ଲାରେ ଅନୁପ୍ରବେଶ ଉଦ୍ୟମ ପଶ୍ଚ ବିଏସ୍ଏଫ୍ ଯବାନଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ମୃତ

ରାଜନାଥ ଏନ୍ଆର୍ସି ଆସାମରେ ଜାତୀୟ ନାଗରିକ ରେଜିଷ୍ଟ୍ରର୍ ବା ଏନ୍ଆର୍ସି ପ୍ରକାଶନ ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି କହିଛନ୍ତି ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ସବୁ ସବୁ ବୈଧ ଭାରତୀୟଙ୍କୁ ସେମାନଙ୍କର ନାଗରିକତ୍ୱ ପ୍ରମାଣ କରିବାପାଇଁ ଯଥେଷ୍ଟ ସୁଯୋଗ ଯୋଗାଇ ଦିଆଯିବ

ଏହି ତାଲିକାକୁ କେନ୍ଦ୍ର କରି କୌଣସି ନାଗରିକଙ୍କୁ ହଇରାଣ ହରକତ କରାଯିବ ନାହିଁ ତେଣୁ ଏହାକୁ ନେଇ ଛାନିଆ ହେବାର କୌଣସି ଅବକାଶ ନାହିଁ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ନ୍ୟାୟ ପ୍ରଦାନ କରାଯିବ ଏବଂ ସମସ୍ତଙ୍କୁ ମାନବୀୟ ବିଚାର ପ୍ରଦର୍ଶନ କରାଯିବ ବୋଲି ସେ ନିର୍ଭର ପ୍ରତିଶ୍ରତି ଦେଇଛନ୍ତି ଏହି ନାଗରିକ ତାଲିକା ସମ୍ପର୍ଷ୍ଣ ସ୍ୱଚ୍ଚ ନିରପେକ୍ଷ ଏବଂ ନିର୍ଭୁଲ ଭାବେ ପ୍ରସ୍ତୁତ କରାଯାଉଛି ଏବଂ ଏଥିରେ କୌଣସି ବ୍ୟତିକ୍ରମର ପ୍ରଶ୍ନ ଉଠୁ ନାହିଁ

ତେବେ ଏହା ଚୂଡ଼ାନ୍ତ ନୁହେଁ ଏହା ଏକ ଚିଠା ତାଲିକା ବୋଲି ସେ ସ୍ୱଷ୍ଟ କରିଛନ୍ତି କେହି ଯଦି ଏଥିରୁ ବାଦ୍ ପଡ଼ିଥା'ନ୍ତି ତାଙ୍କୁ ନିଜର ପକ୍ଷ ରଖିବାକୁ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି

ଜିଲ୍ଲାର ୱାନି ମହଲା ଖୁଦ୍ୱାନୀ ଅଞ୍ଚଳରେ ନିରାପତ୍ତା ବାହିନୀ ପକ୍ଷରୁ ଖାନ୍ତଲାସ ଚାଲିଥିବାବେଳେ ଅତର୍କିତ ଭାବେ କେତେକ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ ଏହାପରେ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଶ୍ରୀନଗରଠାରେ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଏସ୍ପି ବୈଦ କହିଛନ୍ତି ତିନି ନିହତ ଆତଙ୍କବାଦୀ ଜଣେ ପୁଲିସ୍ କନେଷ୍ଟବଳ ମହମ୍ମଦ ସଲିମ୍ଙ୍କ ଅପହରଣ ଓ ହତ୍ୟାରେ ସମ୍ପୁକ୍ତ ଥିଲେ ଅନ୍ୟ ଏକ ଘଟଣାରେ ସୀମା ସୁରକ୍ଷା ବାହିନୀର ଯବାନମାନେ କଠୁଆ ଜିଲ୍ଲାର ଆନ୍ତର୍ଜାତିକ ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି ହୀରାନଗର ସେକ୍ଟରର ବବେୟା ଅଞ୍ଚଳରେ ସୀମାନ୍ତରେ କିଛି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖି ଯବାନମାନେ ସେଠାରେ ପହଞ୍ଚଥିଲେ କିଛି ଆତଙ୍କବାଦୀ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ସେଠାରେ ପ୍ରସ୍ତୁତ ହେଉଥିବା ଦେଖି ସେମାନଙ୍କୁ ଗୁଳି କରି ଘଉଡ଼ାଇ ଦେଇଥିଲେ ଏଥିରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି ଆଜି ସକାଳେ ଆଉ ଏକ ଘଟଣାରେ ଖୁମ୍ରିଆଲ୍ କଙ୍ଗଲ ଅଞ୍ଚଳରେ ଏକ ସେନା ଗାଡ଼ି ଉପରକୁ କିଛି ଅଜ୍ଞାତ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ

ଏଥିରେ ଦଳର ଭବିଷ୍ୟତ ରଣନୀତି ସମ୍ପର୍କରେ ବିଚାର ଆଲୋଚନା କରାଯାଉଛି

ସବୁ ରାଜ୍ୟରେ ଦଳକୁ ମଜବୁତ୍ କରିବାକୁ ସଭାପତି ଶ୍ରୀ ଗାନ୍ଧି ଆହ୍ୱାନ ଜଣାଇଛନ୍ତି

ମନ୍ତ୍ରଣାଳୟ ଅଧୀନ ଦି ମୌଲାନା ଆଜାଦ୍ ଏଜୁକେସନ୍ ଫାଉଣ୍ଡେସନ୍ ସଂସ୍ଥା ସ୍କୁଲ୍ ଛାତ୍ରୀମାନଙ୍କପାଇଁ ବେଗମ୍ ହଜରତ୍ ମହଲ ଜାତୀୟ ଛାତ୍ରବୃତ୍ତି ଯୋଜନା ବଜେଟ୍ରେ ବୃଦ୍ଧିପାଇଁ ନିଷ୍ପଭି ନେଇଛି

ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଆଜି ଏ ସଂକ୍ରାନ୍ତରେ ଏକ ମାମଲା ଶୁଶାଣି ଅବସରରେ କହିଛନ୍ତି ସ୍କୁଲ୍ ପିଲାଙ୍କ ମଧ୍ୟରେ ନିଶାଔଷଧ ସେବନ ସହିତ ସମଗ୍ର ଦେଶରେ ଏହାର ପ୍ରସାର ଏକ ଉଦ୍ବେଗଜନକ ବିଷୟ ତେଣୁ ତୁରନ୍ତ ଏହାକୁ ରୋକିବାପାଇଁ କାର୍ଯ୍ୟାନୁଷ୍ଠାନ ଦରକାର ଏହି ପ୍ରସଙ୍ଗରେ ଆଉ ଅଧିକ ସମୟ ଦିଆଯାଇପାରିବ ନାହିଁ ଭାଇସ୍ ପ୍ରେସିଡେଣ୍ଟ ଆଇଏଏସ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଯୁବ ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ସରକାରୀ କର୍ମଚାରୀ ହିସାବରେ ଏହି ଜନହିତକର କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜନସାଧାରଣଙ୍କ ଉନ୍ନତି ଦିଗରେ ପ୍ରତିଶ୍ରତିବଦ୍ଧ ଏବଂ ଏ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ କହିଛନ୍ତି ସରକାର ସବ୍କା ସାଥ୍ ସବ୍କା ବିକାଶ ଦିଗରେ ପ୍ରମୁଖତାର ସହ କାର୍ଯ୍ୟ କରୁଛି

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଏହି ମାମଲାରେ ଏଫଆଇଏ ଏକ ଅଦାଲତରେ ଏ ସଂକ୍ରାନ୍ତ କାଗଜପତ୍ର ଦାଖଲ କରିଛି ପଳାତକ ତାଲିକାରେ ଜର୍ଦାରୀଙ୍କ ବ୍ୟତୀତ ତାଙ୍କ ଭଉଣୀ ଫରିଆଲ୍ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ହୁସେନ୍ ଲୱାଇ ଏବଂ ଜଣେ ପୂର୍ବତନ ପ୍ରତିଷ୍ଠିତ ବ୍ୟାଙ୍କ୍ ପ୍ରଶାସକ ଅଛନ୍ତି ଲୱାଇଙ୍କୁ ନିକଟରେ ଏଫ୍ଆଇଏ ଗିରଫ କରିଥିଲା

ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପରିବହନ ଓ କାହାଜ ଚଳାଚଳ ଗୁରୁତର ଭାବେ ବ୍ୟାହତ ହୋଇଛି

ଦେଶର ଦକ୍ଷିଣ ପଣ୍ଟିମାଞ୍ଚଳରେ ଏକ ସେନା ଶିବିର ଉପରେ ବୋକୋହାରମ୍ ଉଗ୍ରବାଦୀ ଗୋଷ୍ଠୀ ଆକ୍ରମଣ କରିବାର୍ତ ସେନା ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବିଦ୍ରୋହୀଙ୍କ ଆକ୍ରମଣରେ ଜଣେ ସୈନିକ ନିହତ ହୋଇଥିବାବେଳେ ଅନ୍ୟ ଦ୍ରଇଜଣ ଆହତ ହୋଇଥିଲେ ସେନା ପକ୍ଷର୍ ସେହି ଅଞ୍ଚଳରେ ଖାନତଲାସ୍ କାର୍ଯ୍ୟ ଜାରି ରହିଛି

ଏହାଦ୍ୱାରା ଅଧ୍ୟକ ରିଟର୍ଣ୍ଣ ଫାଇଲ୍ ହୋଇପାରିବ ବୋଲି ସଂଘ ପକ୍ଷର୍ତ କୃହାଯାଇଛି

ଉଜ୍ଜଳା ଯୋଜନା ଜାୱୁଡେକର୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡେକର କହିଛନ୍ତି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧିକରୁ ଅଧିକ ଭାବେ ପ୍ରସାରିତ ହେଉଛି ଏହାଫଳରେ ମହିଳାମାନେ ବିଶେଷ ଉପକୃତ ହେଉଛନ୍ତି

ବ୍ୟାଡ୍ମିଣ୍ଟନ ଉଦୀୟମାନ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଏସିଆ କୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ବିଜୟୀ ହେବା ସହ ସ୍ୱର୍ଷପଦକ ଲାଭ କରିଛନ୍ତି

ଯୁବ ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ପ୍ରୋହାହିତ କରିବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ